ତଥାପି ସରକାର ଜାତୀୟ ସ୍ତରରେ ବିଭିନ୍ନ ସରକାରୀ ସଂସ୍ରାଦ୍ୱାରା ଏହାର ମୁକାବିଲା କାରି ରଖୁଛନ୍ତି

ଓଡ଼ିଶା ଖଶି ନିଗମ ପକ୍ଷରୁ ଏହି ଦୁଇ ହସ୍କିଟାଲ୍ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି

ଏହି ହସପିଟାଲ ପାଇଁ ମହାନଦୀ କୋଲ ଫିଲୁ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଇଛି

ସରକାର ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପାଇଁ କଲ କର୍ଥିଲେ ହେଁ ସେ ଉତର ଦେଇ ନଥିଲେ